ଏଥିପାଇଁ ଏକ ଗ୍ଲୋବାଲ୍ ଟେଣ୍ଡର ଡକାଯିବ ଗତକାଲି ରାଜ୍ୟ କ୍ୟାବିନେଟ୍ର ଏକ ଗୁରୁତ୍ୱପୂର୍ଶ୍ଣ ବୈଠକରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି

ଏହି ଅବସରରେ ରାଜ୍ୟବାସୀଙ୍କୁ କୋଭିଡ୍ ଗାଇଡ୍ଲାଇନ୍ ପାଳନ କରିବା ଓ ଆବଶ୍ୟକ ନ ଥିଲେ ବାହାରକୁ ନଯିବା ପାଇଁ ଅନୁରୋଧ କରାଯାଇଛି କରୋନା ଓଡ଼ିଶା ରାକ୍ୟରେ କରୋନା ସଂକ୍ରମଣ ସାମାନ୍ୟ ହ୍ରାସ ପାଇବାରେ ଲାଗିଛି

ଏହି ଅବସରରେ ଶ୍ରୀ ପ୍ରଧାନ ଅଧିକାରୀମାନଙ୍ଙୁ ଇସ୍

ଜଙ୍ଗଲ ବିଭାଗର ଏହି ପ୍ରସ୍ତାବକୁ ଗତକାଲି ରାଜ୍ୟ କ୍ୟାବିନେଟ୍ରେ ମଞ୍ଚୁରୀ ମିଳିଛି ଜଳବାୟୁ ପରିବର୍ତ୍ତନ ଜନିତ ଦୁର୍ବିପାକ ରାଜ୍ୟରେ ଲଗାତର ଲାଗି ରହିଛି ଏଥିସହ ସୁସ୍ଥ ଓ ନିର୍ମଳ ପରିବେଶ ଯୋଗାଇବା ସରକାରଙ୍କ ଲକ୍ଷ୍ୟ